ତେଶୁ ରାଜ୍ୟ ବାହାରୁ ଏହି ବ୍ୟକ୍ତିବିଶେଷଙ୍କୁ ଓଡ଼ିଶା ଅଣାଯାଇ ସେମାନଙ୍କୁ ଉଚିତ୍ ସେବା ଯୋଗାଇ ଦିଆଯିବ

ଏଥଲାଗି ଆବଶ୍ୟକ ଆଇନ୍ଗତ ପଦକ୍ଷେପ ନିଆଯାଉଛି

ତେବେ ଇ କମର୍ସ କମ୍ପାନୀଙ୍କଦ୍ୱାରା ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ନିଷେଧ କରାଯାଇଛି

ଅନ୍ୟପକ୍ଷରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ୍ ରହିବ

ବ୍ୟାଙ୍କ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷାନଗୁଡ଼ିକ ଯଥାରିତି କାର୍ଯ୍ୟ କରିବ ବୋଲି ଏହି ନିର୍ଦ୍ଦେଶାବଳୀରେ ସ୍ବଷ୍ଟ କରାଯାଇଛି

ସେହିପରି ଏଥଲାଗି ଦୂଇଚକିଆ ଯାନରେ କେବଳ ଚାଳକ ଛଡା ଆଉ କେହିବି ବସିପାରିବେ ନାହିଁ

ଜିଲ୍ଲାପାଳ ଉପ ଜିଲ୍ଲାପାଳ ଆର୍ଡିସି ତହସିଲ ଓ ଆରଆଇ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପାଇଁ କୁହାଯାଇଛି